ପିଏମ୍ ପ୍ରୋଜେକ୍ ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଗୁଜୁରାତରେ ତିନୋଟି ବଡ଼ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ଶ୍ରୀମୋଦୀ ଗୁଜରାତର କୃଷକମାନଙ୍କ ପାଇଁ କିଷାନ ସ୍ୱର୍ଯ୍ୟାଦୟ ଯୋଜନାର ଶୁଭାରୟ କରିଛନ୍ତି ଯାହା ସେମାନଙ୍କୁ ଜଳସେଚନ ପାଇଁ ଦିନବେଳା ବିଦ୍ୟୁତ୍ ଶକ୍ତି ଯୋଗାଇବ ସେ ମଧ୍ୟ ୟୁଏନ୍ ମେହେଟ୍ଟା ହୃଦ୍ରୋଗ ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର ସହ ସଂଯୁକ୍ତ ଶିଶୁ ହୃଦ୍ରୋଗ ହସ୍ୱିଟାଲ୍କୁ ଉଦ୍ଘାଟନ କରିଛନ୍ତି ଅହମ୍ମଦାବାଦର ସିଭିଲ୍ ହସ୍କିଟାଲରେ ଟେଲି କାର୍ଡିଓଲୋଜି ଚିକିତ୍ସା ପାଇଁ ମୋବାଇଲ୍ ଆପ୍ ର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଗିର୍ନାରଠାରେ ରୋପ୍ ଓ୍ବେ ର ମଧ୍ୟ ଉଦ୍ଘାଟନ କରିଛନ୍ତି ଏହି ରୋପ୍ ଓ୍ବେ ଦ୍ୱାରା ପର୍ଯ୍ୟଟକମାନେ ସାଢ଼େ ସାତମିନିଟ୍ ସମୟରେ ଗିର୍ନାର ପର୍ବତର ଶିଖରରେ ପହଞ୍ଚ ପାରିବେ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଗିର୍ ସୋମନାଥର ଜୁନାଗଡ଼ରୁ ଆରମ୍ଭ କରାଯାଇଥିବା କିଷାନ ସୂର୍ଯ୍ୟୋଦୟ ଯୋଜନା କୃଷକମାନଙ୍କ ଜୀବନରେ ଏକ ନୂଆ ସକାଳ ଆଶିଦେବ

ପ୍ରଧାନମନ୍ତ୍ରୀ କହିଛନ୍ତି 'ଆମକୁ ବୁନ୍ଦାଏ ଜଳ ଅଧିକ ଅମଳ'ର ମନ୍ତ୍ର ସହ କୃଷିକ୍ଷେତ୍ରରେ ଅଗ୍ରସର ହେବାକୁ ପଡ଼ିବ ଏହା ଦ୍ୱାରା କୃଷକମାନେ ଦିନବେଳା ବିଦ୍ୟୁତ୍ଶକ୍ତି ପାଇ କ୍ଷୁଦ୍ର ଜଳସେଚନର ବ୍ୟବସ୍ଥା କରିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ୟୁଏନ୍ ମେହେଟ୍ଟା ହସ୍କିଟାଲ ଭାରତରେ ଆଜି ଏକ ବୃହତ ହୃଦ୍ରୋଗ ଚିକିତ୍ସା ଅନୁଷାନ ହୋଇପାରିଛି ସେ କହିଛନ୍ତି ପ୍ରତ୍ୟେକ ଗ୍ରାମକୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉଦ୍ୟମ କରାଯାଉଛି

ସେ କହିଛନ୍ତି ଏହା ମଧ୍ୟ ରାଜ୍ୟ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ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

ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ତାମିଲନାଡୁ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଛତିଶଗଡ଼ ଉତ୍ତରପ୍ରଦେଶ ରାଜସ୍ଥାନ ଓ ଦିଲ୍ଲୀ ରହିଛି

କୋବିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନିୟମର କଡ଼ାକଡ଼ି ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ସେ କହିଛନ୍ତି ଭାରତ ବିକାଶମୁଖୀ ଦେଶଗୁଡ଼ିକର ସ୍ୱାର୍ଥପ୍ରତି ଧ୍ୟାନ ଦେବ ଓ ବିଶ୍ୱ ସମ୍ମୁଖୀନ ହେଉଥିବା ମୁଖ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆନ୍ତର୍ଜାତିକ ସହମତି ସୃଷ୍ଟି ଦିଗରେ କାର୍ଯ୍ୟ କରିବ ଶ୍ରୀ ଜୟଶଙ୍କର ଗତ ବୁଧବାର ଦିନ ଏକ ପୁସ୍ତକ ଉନ୍କୋଚନ କାର୍ଯ୍ୟକ୍ରମରେ ଅଶଗ୍ରହଣ କରି କହିଥିଲେ ବିଶ୍ୱର ବଡ଼ବଡ଼ ଦେଶମାନେ କେବଳ ସେମାନଙ୍କର ନିଜର ସ୍ୱାର୍ଥପ୍ରତି ଧ୍ୟାନ ଦେଉଥିବାରୁ ବହୁରାଷ୍ଟ୍ରୀୟବାଦ ପ୍ରତି ଘୋର ବିପଦ ଦେଖାଦେଇଛି ଜାତିସଂଘରେ ତୁରନ୍ତ ସଂସ୍କାର ପାଇଁ ଆହ୍ପାନ ଦେଇ ସେ କହିଥିଲେ ଏଥିରେ ଅଧିକ ବିଳମ୍ବ କରାଯିବା ଉଚିତ୍ ନୁହେଁ ଓନିଅନ୍ ଷ୍ଟକ୍ ଲିମିଟ୍ ସରକାର କହିଛନ୍ତି ପିଆଜର ମୂଲ୍ୟ କମ୍ କରିବା ଓ ବଜାରରେ ଅଧିକ ପିଆଜ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି ଖାଉଟି ବ୍ୟାପାର ଖାଦ୍ୟ ଓ ସର୍ବସାଧାରଣ ବଙ୍କନ ମନ୍ତ୍ରଣାଳୟ ଗତକାଲି ପିଆଜର ମହକୁଦ ସୀମା ଧାର୍ଯ୍ୟ କରିଛି

ଖରିଫ୍ ରତୁର ପିଆଜ ଆସିବା ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିଲା ମନ୍ତ୍ରଣାଳୟ କହିଛି ଖୁଚୁରା ମୂଲ୍ୟ ଯଦିଓ ସାମାନ୍ୟ କମିଛି ତେବେ ମହାରାଷ୍ଟ୍ର କର୍ଷାଟକ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ଭୀଷଣ ବର୍ଷା ଯୋଗୁଁ ଖରିଫ୍ ଫସଲର ବ୍ୟାପକ କ୍ଷତି ଘଟିବାର ଆଶଙ୍କା କରାଯାଉଛି ପାଗରେ ଏଭଳି ଅଚାନକ ପରିବର୍ତ୍ତନ ଯୋଗୁଁ ପିଆଜର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି

ଏଥିପାଇଁ ସେପ୍ଟେମ୍ବର ମଧ୍ୟଭାଗରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି

ଏହାଛଡ଼ା ସେଲ୍ଫ ଆସେସ୍ମେଣ୍ଟ ଟିକସ ଦାଖଲ ପାଇଁ ଧାର୍ଯ୍ୟ ସମୟସୀମାକୁ ମଧ୍ୟ ସମ୍ପ୍ରସାରଣ କରାଯାଇଛି କ୍ଷୁଦ୍ର ଓ ମଧ୍ୟମ ଟିକସଦାତାମାନଙ୍କୁ ରିହାତି ପ୍ରଦାନ ଲକ୍ଷ୍ୟରେ ଦ୍ୱିତୀୟଥର ପାଇଁ ଏହି ସମୟସୀମାର ସମ୍ପ୍ରସାରଣ କରାଯାଇଛି